ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ଶିବସେନା ଯୁବନେତା ଆଦିତ୍ୟ ଠାକ୍ରେ ବିଜେପିର ଚନ୍ଦ୍ରକାନ୍ତ ଦାଦାପାଟିଲ ଓ ଏନ୍ସିପିର ଧନଞ୍ଜୟ ମୁଣ୍ଡେ ଏବଂ ଜିତେନ୍ଦ୍ର ଅହାଦ ଗତକାଲି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପଙ୍କଜ ମୁଣ୍ଡେ ଗିରିଶ ମହାଜନ ସୁରେଶ ଖଡେ ଓ ସୁଭାଷ ଦେଶମୁଖଙ୍କ ସମେତ ବିଜେପିର ଉପସ୍ଥିତ ମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀରାଜ ଚୌହାନ ମଧ୍ୟ ସେମାନଙ୍କର ପ୍ରାର୍ଥୀପତ୍ ଦାଖଲ କରିଛନ୍ତି

ସେମାନଙ୍କ ମଧ୍ୟରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପସିଂ ସ୍ୱରଜେବାଲା ବିଜେପି ନେତା ରାମବିଳାଶ ଶର୍ମା ବିଜେପି ରାଜ୍ୟଶାଖା ସଭାପତି ସୁଭାଷ ବରାଲା ଆଇଏନ୍ଏଲ୍ଡିର ଅଭୟ ସିଂ ଚୌଟାଲା ଓ ଜନନାୟକ ଜନତାପାର୍ଟିର ଦୁଶ୍ୟନ୍ତ ଚୌଟାଲା ସେମାନଙ୍କ ମଧ୍ୟରେ ଅଛନ୍ତି ଆହୁରି ବହୁ ବଡ଼ବଡ଼ ପ୍ରାର୍ଥୀ ମଧ୍ୟ ସେମାନଙ୍କର ମନୋନୟନପତ୍ର ଦାଖଲ କରିଛନ୍ତି

ପୁଞ୍ଚ୍ ଏସ୍ଏସ୍ପି ରମେଶ କୁମାର ଅଙ୍ଗ୍ରାଲ୍ କହିଛନ୍ତି ଏକ ବିଶ୍ୱସ୍ତ ସୂଚନାକୁ ଭିଭିକରି ସେନାବାହିନୀ ଓ ପୁଲିସ୍ ପକ୍ଷରୁ ମିଳିତ ଖୋଜାଖୋଜି କରାଯାଇଥିଲା ଓ ସେହି ଗ୍ରେନେଡ୍ଗୁଡ଼ିକୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଥିଲା ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏସ୍ସି ଏନ୍କିଟି ସମଗ୍ର ଦେଶରେ ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଖଣ୍ଡପୀଠଗୁଡ଼ିକ ପାଇଁ ନ୍ୟାୟିକ ସଦସ୍ୟ ଓ ବିଶେଷଜ୍ଞମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ରସରକାରଙ୍କଠାରୁ ମତାମତ ଲୋଡ଼ିଛନ୍ତି ଜଷ୍ଟିସ୍ ଏନ୍ଭି ରମନା ଓ ସଫଜୀବ ଖାନ୍ନାଙ୍କ ଖଣ୍ଡପୀଠ ସେହି ପିଟିସନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ପିଟିସନ ଦାୟର କରିଥିବା ବ୍ୟକ୍ତି ଜାତୀୟ ସବୁଜ ଟ୍ରିବ୍ୟୁନାଲ ଖଣ୍ଡପୀଠଗୁଡ଼ିକ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପରିବେଶ ସମ୍ପନ୍ଧୀୟ ମାମଲାଗୁଡ଼ିକର ଶୁଣାଶି କରିବା ପାଇଁ ସମସ୍ତ ହାଇକୋର୍ଟକୁ ନିର୍ଦ୍ଦେଶ ଦିଆଯିବାକୁ ନିବେଦନ କରିଛନ୍ତି ଜାତୀୟ ସବୁଜ ଟ୍ରିବ୍ୟୁନାଲଗୁଡ଼ିକ ପାଇଁ ଆବଶ୍ୟକ ସଂଖ୍ୟକ ନ୍ୟାୟିକ ସଦସ୍ୟ ଓ ବିଶେଷଜ୍ଞମାନଙ୍କ ନିଯୁକ୍ତି ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ନଥିବାର ଆବେଦନକାରୀ ଅଭିଯୋଗ କରିଛନ୍ତି ଏହା ଯୋଗୁଁ ଟ୍ରିବ୍ୟୁନାଲର ବହୁ ଶାଖା ଠିକ୍ ଭାବେ କାର୍ଯ୍ୟ କରୁନଥିବାର ସେଥିରେ ଉଲ୍ଲେଖ କରାଯାଇଛି ୟୁପି ପ୍ଲାଷ୍ଟିକ୍ ଉତ୍ତରପ୍ରଦେଶ ସରକାର ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବର୍ଜନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଲାଗୁ କରିବାକୁ ନିଷ୍ପଭି ନେଇଛନ୍ତି

ସେ କହିଛନ୍ତି ବର୍ତ୍ତମାନ ବର୍ଜ୍ୟ ପ୍ଲାଷ୍ଟିକ୍ଗୁଡ଼ିକୁ ସଡ଼କ ମରାମତି ଓ ସଡ଼କକୁ ଉଚ୍ଚା କରିବା କାର୍ଯ୍ୟ ପାଇଁ ବ୍ୟବହାର କରାଯିବ

ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟ ଲକ୍ଷ୍ନୌ ବାରାଣସୀ ଗୋରଖପୁର ମେରଠପ୍ରୟାଗରାଜ ଝାନ୍ନୀ କାନପୁର ବରେଲି ଓ ଆଗ୍ରା ଜିଲ୍ଲାରେ ଆରମ୍ଭ କରାଯିବ ସଡ଼କ ନିର୍ମାଣ ପାଇଁ ପ୍ଲାଷ୍ଟିକ୍ର ବ୍ୟବହାର ସଡ଼କକୁ କେବଳ ମଜବୁତ କରିବ ତା'ନୁହେଁ ଏହା ମଧ୍ୟ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ପୁନଃ ବ୍ୟବହାର କରିପାରିବ

ସେଗୁଡ଼ିକ ମଧ୍ୟରୁ ଜାନ୍ମୁ ଓ କାଶ୍ମୀରରେ ଗୋଟିଏ ଲେଖାଏଁ କେନ୍ଦ୍ର ସ୍ଥାପନ କରାଯିବ ଫୁଲଚାଷ ବଲ୍ବ ନିର୍ମାଣ ଓ ଫୁଲର କଟିଂ ଅତର ପ୍ରସ୍ତୁତି ଏବଂ ଔଷଧୀୟ ବୃକ୍ଷ ଚାଷ ପାଇଁ ଏଗୁଡ଼ିକରେ ତାଲିମ ଦିଆଯିବ

ସେହି ଅର୍ଥ ଦକ୍ଷତା ବୃଦ୍ଧି ଓ ଫୁଲଚାଷୀମାନଙ୍କୁ ତାଲିମ ଦେବା ଲାଗି ଖର୍ଚ୍ଚ କରାଯିବ

ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଉପଦେଷ୍ଟା ଫାରୁଖ୍ ଖାଁ ଗତକାଲି ଜାନ୍ପୁଠାରେ ଏହା ଜଣାଇଛନ୍ତି ଗତ ବୁଧବାର ଦିନ ଜାମ୍ମୁ ଅଞ୍ଚଳର ଅନେକ ବିରୋଧୀଦଳ ନେତାଙ୍କୁ ସେମାନଙ୍କ ଘରୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା ସେମାନେ ସେମାନଙ୍କର ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବା ଲାଗି ଏହି ପଦକ୍ଷେପ ନିଆଯାଇଥିଲା ରାଜ୍ୟରେ ପ୍ରଥମ ବ୍ଲକ ଡେଭଲପ୍ମେଣ୍ଟ କାଉନ୍ସିଲ୍ ନିର୍ବାଚନର ପୂର୍ବରୁ ଜାମ୍ମର ବିରୋଧୀଦଳ ନେତାମାନଙ୍କ ଉପରୁ ଏହି କଟକଣା ପ୍ରତ୍ୟାହାର କରି ନିଆଯାଇଛି

ଡବ୍ଲୁଇଏଫ୍ ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଶସ୍ତା ତଥା ସ୍ଥାୟୀ ଇକ୍ଷନ ସଂଗ୍ରହ ଦେଶ ପାଇଁ ଏକ ଅଗ୍ରାଧିକାର ବିଷୟ ରହିଛି ନୂଆଦିଲ୍ଲୀରେ ବିଶ୍ୱ ଅର୍ଥନୈତିକ ଫୋରମର ଭାରତୀୟ ଅର୍ଥନୈତିକ ଶିଖର ବୈଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି ତୈଳ ମୂଲ୍ୟରେ ଉହ୍ଚାନ ପତ୍ତନ ଓ ତୈଳ ସଂଗ୍ରହରେ ସ୍ଥିରତା ସର୍ବଦା ତୈଳ କିଣୁଥିବା ଦେଶଗୁଡ଼ିକ ପାଇଁ ଅସୁବିଧାର କାରଣ ହୋଇ ରହିଛି ଭାରତ ସମେତ ବହୁ ଦକ୍ଷିଣ ଏସୀୟ ଦେଶ ଅଶୋଧିତ ତେଳ ଓ ଗ୍ୟାସ୍ର ଆମଦାନୀ ଉପରେ ସର୍ବଦା ନିର୍ଭରଶୀଳ ରହୁଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ କିରମେଶଙ୍କ ନେତୃତ୍ୱରେ ଏହି ଟିମ୍ ବିହାରରେ ବନ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ସମୀକ୍ଷା କରିବେ